ମହା ଫ୍ଲୋର୍ ଟେଷ୍ଟ ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍ ସିଂହ କୋସିଆରି ଆଜି ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି

ଶପଥପାଠ ପରେ କାମଚଳା ବାଚସ୍କତି ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୃ ସରକାରଙ୍କୁ ନିର୍ଦ୍ଦେଶ ଦେବେ ଆଜି ଗୃହରେ ସଂଖ୍ୟାଗରିଷତା ପ୍ରମାଣ କରିବାଲାଗି ଗତକାଲି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେବା ପରିପ୍ରେକ୍ଷୀରେ ରାଜ୍ୟପାଳ ଗତ ସନ୍ଧ୍ୟାରେ ଶ୍ରୀ କୋଲାମ୍ବକରଙ୍କୁ ବିଧାନସଭାର କାମଚଳା ବାଚସ୍କତି ଭାବେ ନିଯୁକ୍ତ କରିଛନ୍ତି ତେବେ ଏନ୍ସିପି ନେତା ଅଜିତ୍ ପାୱାର୍ଙ୍କ ସମର୍ଥନରେ ସମହାରାଷ୍ଟ୍ରରେ ଗତ ଶନିବାର ଦିନ ଗଠନ କରାଯାଇଥିବା ବିଜେପି ନେତୃତ୍ୱାଧୀନ ନୁତନ ସରକାର ଗତକାଲି ଭାଙ୍ଗିଯାଇଛି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍ନବୀଶ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ନିଜ ନିଜ ପଦରୁ ଗତକାଲି ଇସଫା ପ୍ରଦାନ କରିସାରିଛନ୍ତି ଅନ୍ୟପକ୍ଷରେ ଶିବସେନା ଏନ୍ସିପି ଓ କଂଗ୍ରେସ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉଦ୍ଧବ ଠାକ୍ରେ ଗତକାଲି ରାତିରେ ରାଜଭବନ ଯାଇ ରାଜ୍ୟରେ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିଛନ୍ତି ଶିବାସେନା ନେତା ଶ୍ରୀ ଠାକ୍ରେଙ୍କ ସହିତ ଏନ୍ସିପି ଓ କଂଗ୍ରେସ ଦଳର ବିଧାୟକ ଦଳର ନେତାମାନେ ମଧ୍ୟ ରାଜ୍ୟପାଳଙ୍କୁ ସାକ୍ଷାତ୍ କରିଛନ୍ତି ଶିବସେନାର ଜଣେ ନେତା ଏ ସମ୍ପର୍କରେ ସ୍କଚନା ଦେଇ କହିଛନ୍ତି ଏହି ମେଣ୍ଟ ସପକ୍ଷରେ ଥିବା ବିଧାୟକମାନଙ୍କର ନାମ ଏହି ଅବସରରେ ଶ୍ରୀ ଠାକ୍ରେ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ଗତକାଲି ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ଭାଙ୍ଗିଯିବା ପରେ ମୁମ୍ୟାଇଠାରେ ଅନୁଷ୍ଠିତ ଶିବସେନା ଏନ୍ସିପି ଓ କଂଗ୍ରେସ ଦଳର ମିଳିତ ବୈଠକରେ ଉଦ୍ଧବ ଠାକ୍ରେଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା

ଏହି ବିଲ୍ରେ ଇ ସିଗାରେଟ୍ର ପ୍ରସ୍ତତି ବ୍ୟବସାୟ ପରିବହନ ମହକ୍ରଦ ଓ ପ୍ରଚାର ପ୍ରସାର ଉପରେ କଟକଣା ଲଗାଯିବା ନେଇ ବ୍ୟବସ୍ଥା ରହିଛି ଏହି ବିଲ୍ରେ ଇ ସିଗାରେଟ୍କୁ ବ୍ୟାଖ୍ୟା କରାଯାଇ କୁହାଯାଇଛି ଏହା ଏମିତି ଏକ ଇଲେକ୍ଟ୍ରୋନିକ ଉପକରଣ ଯାହା ନିକୋଟିନ୍ ବା ଅନ୍ୟାନ୍ୟ ସାମଗ୍ରୀ ଥିବା ପଦାର୍ଥକ୍ତ ଗରମ କରି ବାମ୍ଫ ସୃଷ୍ଟି କରିଥାଏ

ଲୋକସଭାରେ ଆଲୋଚନାକାଳରେ ବଜାରରେ ବିକ୍ରି ହେଉଥିବା ସିଗାରେଟ୍ ଉପରେ କୌଣସି କଟକଣା ଲଗା ନ ଯାଇ କାହିଁକି କେବଳ ଇ ସିଗାରେଟ୍କୁ ବନ୍ଦ୍ କରାଯାଉଛି ବୋଲି କଂଗ୍ରେସ ଦଳ ପକ୍ଷରୁ ଅଧୀର ରଞ୍ଜନ ଚୌଧୁରୀ ପ୍ରଶ୍ର କରିଥିଲେ ବିକେପିର ବରୁଣ ଗାନ୍ଧି ଏହି ବିଲ୍କୁ ସମର୍ତନ କରି କହିଥିଲେ ଏହା ମାଧ୍ୟମରେ ଯୁବକମାନେ ଉତ୍କଟ ନିଶା ସେବନ ଆଡ଼କୁ ମୁହାଁଇଛନ୍ତି ଯାହାକି ଏକ ଚିନ୍ତାର କାରଣ ଏହି ଆଲୋଚନାରେ ତୃଶମ୍ବଳ କଂଗ୍ରେସର ସୌଗତ ରାୟ ବିଜେପିର ରବି କିଶନ ଓ ଜଗଦମ୍ପିକା ପାଲ୍ ଓ ବିଏସ୍ପିର ରିତେଶ ପାଣ୍ଡେ ଭାଗ ନେଇଥିଲେ

ଗତକାଲି ସନ୍ଧ୍ୟାରେ ନ୍ତଆଦିଲ୍ଲୀରେ ଏକ ଘରୋଇ ଟିଭି ଚ୍ୟାନେଲ୍ଦ୍ୱାରା ଆୟୋଜିତ ସମାରୋହରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଗତ ଦଶନ୍ଧି ଧରି ରହିଆସିଥିବା ସମସ୍ୟାଗୁଡ଼ିକର ଏବେ ସମାଧାନ ହୋଇପାରିଛି ଏବେ ଦେଶ ସମସ୍ୟାରୁ ସମାଧାନ ଆଡ଼କୁ ଆଗେଇ ଚାଲିଛି ତାଙ୍କ ସରକାରଙ୍କ ସପକ୍ଷରେ ଗତ ନିର୍ବାଚନରେ ଦେଶବାସୀ ଭୋଟ୍ ଦେଇଥିବା ଦୃଷ୍ଟିରୁ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ପ୍ରରଣ କରିବା ଲାଗି ସରକାର ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବହୁ ବର୍ଷ ଧରି ଦେଶ ସମ୍ମୁଖୀନ ହୋଇଆସୁଥିବା ସମସ୍ୟା ତଥା ଆହ୍ୱାନଗୁଡ଼ିକରୁ ମୁକ୍ତ କରିବାଲାଗି ଦେଶବାସୀଙ୍କର ଇଚ୍ଛାକୁ ପୂରଣ କରିବା ଦିଗରେ ତାଙ୍କ ସରକାର କାର୍ଯ୍ୟ କର୍ ଚ୍ଚନ୍ତି ଇଡି ୱାତାଲି ଆତଙ୍କବାଦୀଙ୍କୁ ପାର୍ଷି ଯୋଗାଣ ଘଟଣାରେ ସମ୍ପୁକ୍ତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜହୁର୍ ଅହମ୍ମଦ ଶାହା ୱାତାଲି ନାମକ ଜଣେ କାଶ୍ମୀରୀ ବ୍ୟବସାୟୀଙ୍କ ସମ୍ପତ୍ତି କବତ କରାଯାଇଛି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମ୍ପତ୍ତି କମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ବୁଡ୍ଗାମ୍ କିଲ୍ଲା ଅନ୍ତର୍ଗତ ଦୁଇଟି ଗ୍ରାମରେ ରହିଛି ଏହି ଭୂ ସମ୍ପଭି ୱାତାଲି ଏବଂ ତାଙ୍କ ପରିବାର ନାମରେ ରହିଛି ବର୍ତ୍ତମାନ ୱାତାଲି ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ତିହାର୍ ଜେଲ୍ରେ ଅଛନ୍ତି

ଗତକାଲି ସମ୍ଭିଧାନ ଦିବସ ପାଳନ ଅବସରରେ ଆୟୋଜିତ ଉହବରେ ଯୋଗଦେଇ ଶ୍ରୀ ଜୟଶଙ୍କର କହିଛନ୍ତି ଗଣତନ୍ତ୍ର ଓ ମାନବାଧିକାରର ସ୍ରରକ୍ଷାପାଇଁ ଯେଉଁମାନେ ସଙ୍କଚ୍ଚବଦ୍ଧ ସେମାନଙ୍କ ଏକାଠି ହେବାକ୍ର ପଡ଼ିବ ଆମ ସମ୍ଭିଧାନ କେବଳ କେତେକ ଧାରା ଓ ଉପଧାରାର ସମଷ୍ଟି ନୁହେଁ ଏହା ଲୋକମାନଙ୍କର ଆଶା ଆକାଂକ୍ଷା ଓ ଉଚ୍ଛାସର ପ୍ରତୀକ

ଝାଡ଼ଖଣ୍ଡ ପୋଲ୍ସ୍ ଝାଡ଼ଖଣ୍ଡ ବିଧାନସଭାର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି

ଇତିମଧ୍ୟରେ ତୂତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି ପ୍ରାର୍ଥୀପତ୍ର ଯାଞ୍ଚ୍ ପ୍ରକ୍ରିୟା ଶେଷ ହୋଇଛି

ଜେକେ ପୁଲିସ୍ ଆଡ୍ଭାଇଜରୀ ଜନ୍ମୁ କାଶ୍ମୀରର ଏନ୍କାଉଣ୍ଟର ଅଞ୍ଚଳଗୁଡ଼ିକ ମଧ୍ୟକୁ ପ୍ରବେଶ ନ କରିବା ଲାଗି ସ୍ଥାନୀୟ ପୁଲିସ୍ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ଏନ୍କାଉଣ୍ଟର୍ ଅଞ୍ଚଳଗୁଡ଼ିକରେ ଅଫୁଟା ବିସ୍କୋରକ ସାମଗ୍ରୀର ଭୟାବହତାକୁ ଦୂଷିରେ ରଖି ପୁଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ସମ୍ପୁକ୍ତ ଅଞ୍ଚଳଗୁଡ଼ିକରୁ ବିସ୍କୋରକ ସାମଗ୍ରୀ ସମ୍ପର୍ଣ୍ଣ ରୂପେ ପରିଷ୍କାର ନ ହେବା ପର୍ଯ୍ୟନ୍ତ ଜନସାଧାରଣ ଏନେଇ ପୁଲିସ୍କୁ ସହଯୋଗ କରିବାପାଇଁ ଅନୁରୋଧ କରାଯାଇଛି ପୁଲ୍ୱାମା କିଲ୍ଲାର ପଚାର ରାଜପୋରା ଅଞ୍ଚଳରେ ହୋଇଥିବା ଏନ୍କାଉଷ୍ଟରରେ ଦୁଇ ଜଣ ସନ୍ତାସବାଦୀ ନିହତ ହେବା ପରେ ପୁଲିସ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି

ଯୋଗାଯୋଗ ମାଧ୍ୟମରେ ସମସ୍ତଙ୍କ ସହିତ ସମ୍ପର୍କ ସ୍ଥାପନ ଶୀର୍ଷକରେ ଏହି ଆଲୋଚନା ଚକ୍ର ଜାରି ରହିଛି ଗତକାଲି ଉଦ୍ଘାଟନୀ ଭାଷଣରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ତିନିବାହିନୀ ମଧ୍ୟରେ ଉତ୍ତମ ସମନ୍ୱୟ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏହି ଅବସରରେ ଭାରତୀୟ ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ ଦେଶର ନିରାପତ୍ତା କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ

ସେମାନଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲା ଓ ଅନ୍ୟାନ୍ୟ ଅଭିଯୋଗଗୁଡ଼ିକୁ ବିଚାର କରାଯାଇ କନସ୍ୱାର୍ଥ ଦୃଷ୍ଟିରୁ ଏହି ନିଷ୍କଭି ନିଆଯାଇଛି

ସେହିଭଳି ତରୁନ୍ଦୀପ୍ ରାୟ ଏବଂ ଜୟନ୍ତ ତାଲୁକ୍ଦାର ମଧ୍ୟ ଦଳପାଇଁ ଅନ୍ୟ ଦ୍ରୁଇଟି ବ୍ରାଞ୍ ପଦକ ହାସଲ କରିଛନ୍ତି ବିଲିଆର୍ଡ଼ ଲକ୍ଷ୍ନୌଠାରେ ଚାଲିଥିବା ଅଲ୍ ଇଣ୍ଡିଆ ବିଲିଆର୍ଡ଼ ଚାମ୍ପିୟନ୍ସିପ୍ର ସେମିଫାଇନାଲ୍ ପର୍ଯ୍ୟାୟକୁ ପଙ୍କଜ ଆଡ଼ୱାନୀ ଉନ୍ନୀତ ହୋଇଛନ୍ତି